ପୂର୍ବରୁ ଲୋକସଭାରେ ଏହା ଗୂହୀତ ହୋଇଥିଲା

ଏହାପରେ ଗୋପାଳବଲ୍ଲଭ ନୀତି ଅନୁଷ୍ଷିତ ହୋଇ ସକାଳଧୂପ ନୀତି ସମ୍ମନ୍ନ ହୋଇଥିଲା

ଏଥିରେ ପରିବାର ଗୁଡିକ ପୁରୁଷ ଶ୍ରିନ୍ୟ ହୋଇପଡୁଥିବା ଭଳି ଘଟଶା ଦେଖିବାକୁ ମିଳୁଛି

ତେବେ ବନବିଭାଗ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷାନ ଗ୍ରହଣ କରିବାକୁ ଅଞଳବାସୀ ଦାବି କରିଛନ୍ତି